ଜାତୀୟ ଶିଶୁ ସୁରକ୍ଷା କମିସନର ଏକ ସ୍ୱତନ୍ତ ଦଳ ଘଟଣାସୁଳକୁ ଯାଇ ତଦନ୍ତ କରୁ ବୋଲି ସେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି

ଆଜି ଦିଲ୍ଲୀସ୍ଥିତ ଓଡ଼ିଶା ଭବନ ସମ୍ମୁଖରେ ବିଜେପି ପକ୍ଷରୁ ଏନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି

ସେଠାରେ ପରୀର ପରିବାର ବର୍ଗଙ୍କୁ ସେମାନେ ସମବେଦନା ଜଶାଇଛନ୍ତି

ପିଲାଟି ନିକ ଘରପାଖରେ ଥିବା ଦୁଧେଇନାଳରେ ଡଙ୍ଙା ଭାସୁଥିବା ଦେଖିବାକୁ ଯାଇଥିଲା

ତେବେ ଚଳିତ ବର୍ଷ କୋଭିଡ୍ କଟକଣା ଦୃଷ୍ଟିର୍ ବୋଇତ ଭସାଣ ଉପରେ କଟକଶା ଜାରି କରାଯାଇଛି